ଏହି ମାମଲାକୁ ସୁପ୍ରିମ୍କୋର୍ଟକୁ ସ୍ଚାନାନ୍ନର ପାଇଁ ଏମ୍ସିଏଲ୍ର ଆବେଦନ ଉପରେ ଶ୍ରୁଶାଶି କରି ସର୍ବୋଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଶାଶି ହେବ

ଏହାଦ୍ୱାରା ସେ ସବୁ ଅନୁଷ୍ଠାନମାନଙ୍କର ପରିଚାଳନାରେ ଉନ୍ଦତି ଆସିବା ଦିଗରେ ସୁଯୋଗ ସୃଷ୍ଟି ହେବ ଏହିଭଳି ଗ୍ଠକୁ ଯଥା ସମ୍ଭବ ଗୁପ୍ତ ରଖିବା ସହ ସାଥିରେ ତିନି ଚାରି ଜଣରୁ ଅଧିକ ଲୋକଙ୍କୁ ନ ନେବା ଲାଗି ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ଗତକାଲି ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନକୁ ଭୁବନେଶ୍ୱରଠାରେ ପତାକା ଦେଖାଇ ଶୁଭାରମ୍ଠ କରିବା ଅବସରରେ ସେ ଏହା କହିଛନ୍ତି